ନାଇଡୁ ପିଏନ୍ବି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ରେ ହୋଇଥିବା ଠକେଇ ଏକ ବ୍ୟବସ୍ଥାଗତ ବିଫଳତା

ସେ କହିଛନ୍ତି ଏ କ୍ଷେତ୍ରରେ ପରସ୍କରର ଦୋଷାରୋପରୁ କିଛି ଲାଭ ହେବ ନାହିଁ ଅଧିକ ଉତ୍ପାଦନ ସକାଶେ ଉଭୟ ସଙ୍ଗଠିତ ଓ ଅଶସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କପାଇଁ ଉତ୍ତମ ବାତାବରଣ ସୃଷ୍ଟି ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଅଧିକ ଉତ୍ପାଦନ ସକାଶେ ଶ୍ରମିକମାନଙ୍କୁ ଆଧୁନିକ ତଥା ଉନ୍ନତ ଯନ୍ତ୍ରପାତି ଓ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ଉଚିତ ଶ୍ରମିକମାନଙ୍କ କଲ୍ୟାଣପାଇଁ ଅଧିକ ପଦକ୍ଷେପ ଗ୍ରହଣ କରିବା ଓ କଲ୍ୟାଣମୂଳକ ଯୋଜନାଗୁଡ଼ିକର ଠିକ୍ରୂପେ କାର୍ଯ୍ୟକାରିତାକୁ ନିଣ୍ଟିତ କରିବା ପ୍ରତି ଧ୍ୟାନ ଦେବାକୁ ସେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି

ସିବିଆଇ ସେହି କମ୍ପାନୀ ଏହାର ଚେୟାରମ୍ୟାନ୍ ଗୁରୁମିତ୍ ସିଂହ ମାନ୍ ଓ ଡେପୁଟି ମ୍ୟାନେଜିଙ୍ଗ୍ ଡାଇରେକ୍ର ଗୁରୁପାଲ୍ ସିଂଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ଓରିଏକ୍କାଲ୍ ବ୍ୟାଙ୍କ୍ ଅଫ୍ କମର୍ସ ଗତକାଲି ସିୟାଓଲି ସୁଗାରସ୍ ଲିମିଟେଡ୍ ବିରୁଦ୍ଧରେ କରିଥିବା ଅଭିଯୋଗ ଉପରେ ସିବିଆଇ ଏହି ମାମଲା ରୁଜୁ କରିଛି

କିନ୍ତୁ କମ୍ପାନୀ ସେହି ଅର୍ଥକୁ ଜାଲିଆତି କରି ନିଜପାଇଁ ଖର୍ଚ୍ଚ କରିଥିଲା ସିବିଆଇ କହିଛି ବ୍ୟାଙ୍କ୍ ଗତବର୍ଷ ନଭେମ୍ବର ମାସରେ ସିବିଆଇରେ ଅଭିଯୋଗ କରିଥିଲା

ପିଏନ୍ବି ସ୍କାମ୍ ଇଡି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଆର୍ଥକ ଠକେଇ ତଦନ୍ତକୁ ଆହୁରି ବ୍ୟାପକ କରିବାକୁ ଯାଇ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହୀରା ବ୍ୟବସାୟୀ ନିରବ ମୋଦି ଓ ଗୀତାଞ୍ଜଳି ଜେମ୍ସ୍ ମାଲିକ ମେହୁଲ୍ ଚୋକ୍ସିଙ୍କର ବିଦେଶରେ ହୋଇଥିବା ବ୍ୟବସାୟ ଓ ସମ୍ପର୍ତ୍ତି ସମ୍ବନ୍ଧରେ ସୂଚନା ପାଇବାପାଇଁ ଆହୁରି ଅନେକ ଦେଶଙ୍କୁ ନ୍ୟାୟିକ ଅନୁରୋଧ ପଠାଇବ

ସେହି ଦେଶଗୁଡ଼ିକ ହେଲା ବେଲ୍ଜିୟମ୍ ହଙ୍ଗ୍କଙ୍ଗ୍ ସ୍ୱିଜର୍ଲାଣ୍ଡ୍ ଆମେରିକା ବ୍ରିଟେନ୍ ଦୁବାଇ ସିଙ୍ଗାପୁର ଓ ଦକ୍ଷିଣ ଆଫ୍ରିକା ନିରବ ମୋଦି ଓ ମେହୁଲ୍ ଚୋକସିଙ୍କ ବିଦେଶୀ ଆର୍ଥକ କାରବାର ସେମାନଙ୍କର ବ୍ୟାଙ୍କ୍ ଜମା ସମ୍ପତ୍ତି ଅଂଶୀଦାର କମ୍ପାନୀ ଦୋକାନ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତି ବିଷୟରେ ସୂଚନା ପାଇବା ଲକ୍ଷ୍ୟରେ ଏଗୁଡ଼ିକୁ ପଠାଯିବ

ଏହା ଦୁଇ ଘଣ୍ଟା ଧରି ଚାଲିଥିଲା

ବିହାର ସେସନ୍ ବିହାର ବ୍ୟବସ୍ଥାପକ ସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ୍ ଉଭୟ ସଭାର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଉଛନ୍ତି ତାଙ୍କର ଅଭିଭାଷଣ ପରେ ଅର୍ଥମନ୍ତ୍ରୀଙ୍କର ସର୍ବେକ୍ଷଣ ଉପସ୍ଥାପିତ ହେବ

ପରିକର ହସ୍କିଟାଲ୍ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର୍ ଅସୁସ୍ଥ ଅନୁଭବ କରିବା ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଗୋଆ ମେଡିକାଲ୍ କଲେଜ୍ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଶେ କହିଛନ୍ତି ଶ୍ରୀ ପରିକରଙ୍କ ଶରୀରରୁ ଜଳୀୟ ଅଂଶ କମ୍ ହୋଇଯାଇଥିଲା କିଛିଦିନ ପୂର୍ବେ ତାଙ୍କର ମ୍ବମ୍ୟାଇର ଲୀଳାବତୀ ହସ୍କିଟାଲ୍ ମଧ୍ୟ ଚିକିତ୍ସା କରାଯାଇଥିଲା ପାକ୍ ସିଜ୍ଫାୟାର୍ ପାକିସ୍ତାନ ଆଜି ସକାଳୁ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖାଠାରେ ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛି

ଭାରତ ପଟରୁ ପାଲଟା ଆକ୍ମଣ କରାଯାଇଛି ଓ ସର୍ବଶେଷ ଖବର ଆମର ହସ୍ତଗତ ହେଲାବେଳକୁ ଗୁଳି ବିନିମୟ ଜାରି ଥିଲା ଭାରତ ପଟରୁ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ ପାକିସ୍ତାନ ଗତକାଲି ସନ୍ଧ୍ୟାରେ ମଧ୍ୟ ସେହି ଅଞ୍ଚଳରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲା ସିଏସ୍ ଡାଏଡ଼୍ ପୂର୍ବତନ କ୍ୟାବିନେଟ୍ ସଚିବ ଟିଏସ୍ଆର୍ ସୁବ୍ରମଣ୍ୟନ୍ ଙ୍କର ପରଲୋକ ଘଟିଛି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ କର୍ମଚାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ କିତେନ୍ ସିଂ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନଦ୍ୱାରା ଏହାର ନିର୍ମାଣ କରାଯାଇଛି ଏହି ବିମାନର ବିଶେଷତ୍ୱ ହେଲା ଏଥିରେ ଉଚ୍ଚ ଶକ୍ତିସମ୍ପନ୍ ଇଞ୍ଜିନ ଲଗାଯାଇଛି ଓ ଏହା ଏକ ଆଧୁନିକ ଲଢୁଆ ବିମାନ

ଏହା ପର୍ଯ୍ୟବେକ୍ଷଣ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଶତ୍ରପକ୍ଷର ଲକ୍ଷ୍ୟସ୍ଥଳୀଗୁଡ଼ିକୁ ମଧ୍ୟ ଭେଦ କରିପାରିବ

ଶ୍ରୀଦେବୀ ପ୍ରଖ୍ୟାତ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ମର ଶରୀରକୁ ଆଜି ଭାରତ ଅଣାଯିବ ସଂଯୁକ୍ତ ଆରବ ଏମିରେଟ୍ର ନିୟମ ଅନୁସାରେ ତାଙ୍କ ମର ଶରୀରକୁ ଭାରତ ଅଣାଯିବା ପୂର୍ବରୁ ଶବ ବ୍ୟବଚ୍ଛେଦ ଫୋରେନ୍ସିକ୍ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା କରାଯିବା ପରେ ଭାରତକୁ ହସ୍ତାନ୍ତର କରାଯିବ ଏଥିପାଇଁ ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ଧିତ କରୁଛି ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ନବ୍ଦୀପ ସୁରି ଆକାଶବାଣୀକୁ କହିଛନ୍ତି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ କର୍ତ୍ତ୍ୱପକ୍ଷ ଓ ଶ୍ରୀଦେବୀଙ୍କ ପରିବାରର ସଦସ୍ୟମାନଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଛି ଶୀଦେବୀଙ୍କର ଗତ ଶନିବାର ରାତିରେ ହୃଦ୍ଘାତରେ ଦୂବାଇରେ ପରଲୋକ ଘଟିଥିଲା ସେ ତାଙ୍କର ପୁତ୍ରରା ମୋହିତ ମାରୱାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ସେଠାକୁ ଯାଇଥିଲେ ସ୍ଥାନୀୟ ଖବର ଅନୁସାରେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା

ତାଙ୍କର ଉଲ୍ଲ୍ଖେନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ମିଷ୍ଟର ଇଣ୍ଡିଆ ଚାନ୍ଦିନୀ ଚାଲ୍ବାଜ୍ ଲମ୍ହେ ଓ ସଦ୍ମା ପ୍ରଭୃତି ଅନ୍ତର୍ଭୁକ୍ତ

ଏକ ବିବୃଭିରେ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ସାରା ହକାବି କହିଛନ୍ତି ଉତ୍ତର କୋରିଆ ଯଦି ପରମାଣୁ ନିରସ୍ତୀକରଣର ରାସ୍ତା ବାଛି ନିଏ ତାହାହେଲେ ଏହା ଆଗରେ ଏକ ଉଜ୍ଜଳ ଭବିଷ୍ୟତ ରହିଛି ସେ କହିଛନ୍ତି ଆମେରିକା ପ୍ରଶାସନ କୋରିଆ ଉପଦ୍ୱୀପକ୍ତ ସବୃଦିନ ପାଇଁ ପରମାଣ୍ର ଅସ୍ତ୍ରମ୍ରକ୍ତ କରିବାକ୍ତ ଚାହେଁ ଉତ୍ତର କୋରିଆ ସହ କୌଣସି କଥାବାର୍ତ୍ତା ପରମାଣୁ ନିରସ୍ତ୍ରୀକରଣ ଦିଗରେ ହେଉଛି କି ନାହିଁ ଆମେରିକା ତାହା ଉପରେ ଦୃଷ୍ଟି ରଖିବ ଦକ୍ଷିଣ କୋରିଆର ଶୀତକାଳୀନ ଅଲମ୍ପିକ୍୍କକୁ ଯାଇଥିବା ଉତ୍ତର କୋରିଆ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଉତ୍ତର କୋରିଆ ଆମେରିକା ସହ କଥାବାର୍ତ୍ତା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ କହିବା ପରେ ଏହି ବିବୃତ୍ତି ପ୍ରକାଶ ପାଇଛି ବକ୍ସିଂ ଗୋଲ୍ଡ୍ ବୁଲ୍ଗେରିଆର ସୋଫିଆଠାରେ ଗତକାଲି ଅନୁଷ୍ଠିତ ଅଣସ୍ତରିତମ ଷ୍ଟାଞ୍ଜା ସ୍ୱାରକୀ ମ୍ମଷ୍ଟି ଯୁଦ୍ଧ ଟ୍ରର୍ଣ୍ଣାମେଣ୍ଟ୍ର ଶେଷ ଦିନରେ ଭାରତୀୟ ପ୍ରତିଯୋଗୀ ବିକାଶ କ୍ରିଷ୍ଣନ୍ ଓ ଅମିତ ପଙ୍ଘଲ୍ ସ୍ୱର୍ଣ୍ଣ ପଦକ ବିକୟୀ ହୋଇଥିବାବେଳେ ଏମ୍ସି ମାରିକମ୍ ସିମା ପୁନିଆ ଓ ଗୌରବ ସୋଲାଙ୍କି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି